ଆମ ରାୟଗଡା ସମ୍ୟାଦଦାତା ଜଣାଇଛନ୍ତି ଜିଲ୍ଲାର ଗୁଶପୁର ଓ କାଶୀପୁରଠାରେ ଦୁଇଟି ପଥପ୍ରାନ୍ତ ଆଶ୍ରୟସ୍ଥୁଳ ଉଦ୍ଯାପିତ ହୋଇଛି

ଏହି ମେସିନ ଦ୍ୱାରା ଭୋଟର ମତଦାନ କଲାପରେ କାହାକୁ ଏବଂ କେଉଁ ଚିହ୍ନକୁ ଭୋଟ ଦେଲେ ତାହାକୁ ଦେଖ୍ପାରିବେ

ଏହା ଉପରେ ପଦକ୍ଷେପ ସ୍ୱରୂପ ଆସନ୍ତା ନିର୍ବାଚନଗୁଡିକରେ ଭିନୁଷମମାନଙ୍କର ମତଦାନ ପାଇଁ ସମସ୍ତ ପ୍ରକାର ସୁବିଧା ବୁଥଗୁଡିକରେ ଯୋଗାଇ ଦିଆଯିବ ବୋଲି ଶ୍ରୀ କୁମାରେ କହିଛନ୍ତି

ବାରିପଦା ସହରରେ ବସ୍ ଟ୍ରକ୍ କାର୍ ଚଳାଚଳ ବନ୍ଦ ରହିଥିଲା ଶିକ୍ଷାନୁଷାନଗୁଡ଼ିକ ମଧ୍ଧ ବନ୍ଦ ରହିଛି

ଅଧିକ ତଦନ୍ତ ଚାଲ୍ ରହିଥିବା ବିଷୟ ଏସପି ଆଜି ଗଣମାଧ୍ଧମକୁ ସୂଚନା ଦେଇଛନ୍ତି